ସୋମବାର ଦିନ ମତଦାନ ହେବ

ଇଲେକ୍ସନ୍ ଚତ୍ରୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି

ଅନନ୍ତନାଗ ନିର୍ବାଚନ ମଣ୍ଡଳୀର କୁଲଗାମ୍ ଜିଲ୍ଲାରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ ହେବ ଉତ୍ତର ପ୍ରଦେଶର କନୌଜ୍ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ନିର୍ବାଚନ ବିଜେପି ଲଢୁ ନାହିଁ ଏହା ବିଜେପି ପାଇଁ ସର୍ବସାଧାରଣ ଲଢୁଛନ୍ତି ଓ ସେମାନେ ପାର୍ଟି ପାଇଁ ପ୍ରଚାର କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ଲଢ଼ିବା ପାଇଁ ସମାଜବାଦୀ ପାର୍ଟି ବହୁଜନ ସମାଜପାର୍ଟି ଓ କଂଗ୍ରେସର କୌଣସି ନୀତି ନାହିଁ ସେ କହିଛନ୍ତି ସମସ୍ତ ସନ୍ତାସବାଦୀ କାର୍ଯ୍ୟର ଉତ୍ପତ୍ତି ସ୍ଥଳ ଯଦିଓ ପାକିସ୍ତାନ କିନ୍ତୁ ସେ ସବୁ ଭାରତ ପାଇଁ ଉଦ୍ଦିଷ୍ଟ ତାଙ୍କ ପାର୍ଟି ସନ୍ତାସବାଦୀ ସହ ସାଲିସ କରିବ ନାହିଁ ଓ କାତୀୟ ନିରାପତ୍ତା ପାଇଁ ସଂଗ୍ରାମ କରିବ ପ୍ରଧାନମନ୍ତ୍ରୀ ମଧ୍ୟ ହରଦୋଇଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ଆକି ସୀତାପ୍ରରଠାରେ ସେ ଆଉ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ବିଜେପି ସଭାପତି ଅମିତ ଶାହା ଝାଡ଼ଖଣ୍ଡର ପାଲାମୁଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ସେ ମଧ୍ୟ ମୟରଭଞ୍ଜ ଓ ଯାଜପୁରଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ରାଜସ୍ଥାନରେ ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି ଏହି ପର୍ଯ୍ୟାୟରେ ବିହାରର ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ହେବ ସେଗ୍ରଡ଼ିକ ମଧ୍ୟରେ ଦରଭଙ୍ଗା ଉଜିଆରପ୍ରର ସମସ୍ତିପ୍ରର ବେଗ୍ରସରାଇ ଓ ମୁଙ୍ଗେର୍ ରହିଛି ଇତିମଧ୍ୟରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ସନ୍ଧ୍ୟାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଯାଇଛି

ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଥିବା ମୁଖ୍ୟ ନିର୍ବାଚନ ମଣ୍ଡଳୀଗୁଡ଼ିକ ମଧ୍ୟରେ ଆକ୍ରମଗଡ଼ ଓ ସୁଲତାନପୁର ରହିଛି

ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ସୋମବାର ରହିଛି ଅମିତ୍ ଶାହା ବିଜେପି ବିଜେପି ସଭାପତି ଅମିତ ଶାହା ରାଜ୍ୟର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିକୁ ନିର୍ବାଚିତ କରିବା ଲାଗି ଓଡ଼ିଶାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୟୂରଭଞ୍ଜ କିଲ୍ଲାର ମୋରାଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ରାଜ୍ୟ ସରକାର ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁ ନକରି ଗରିବ ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ କରିଛନ୍ତି ଶ୍ରୀ ଶାହା କହିଛନ୍ତି ନରେନ୍ଦ୍ର ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଚ୍ଛନ୍ତି ଇସି ଗୌତମ ଗମ୍ଭୀର ଏଫ୍ଆଇଆର୍ କ୍ରିକେଟ୍ ଖେଳାଳିରୁ ରାଜନୀତିରେ ପ୍ରବେଶ କରିଥିବା ଗୌତମ ଗମ୍ଭୀର ନିର୍ବାଚନ ଆଚରଣବିଧି ଲଙ୍ଘନ କରିଥିବାରୁ ତାଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରିବାକୁ ନିର୍ବାଚନ କମିଶନ୍ ଦିଲ୍ଲୀ ପୁଲିସ୍କୁ କହିଛି ନିର୍ବାଚନ କମିଶନରୁ ଅନୁମତି ନ ନେଇ ଗୌତମ ଗୟୀର ଦିଲ୍ଲୀର ଜଙ୍ଗପୁରା ଅଞ୍ଚଳରେ ଏକ ନିର୍ବାଚନ ସଭା କରିଥିଲେ ପୂର୍ବ ଦିଲ୍ଲୀ ନିର୍ବାଚନ ଅଧିକାରୀ କେ ମହେଶ ଏହି ଘଟଣାର ତଦନ୍ତ କରିବାକୁ ପୁଲିସ୍କୁ କହିଛନ୍ତି ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଇସି ଜେକେ ଜାମ୍ମ କାଶ୍ରୀରର ବିଧାନସଭା ନିର୍ବାଚନ ବିଷୟରେ ଆଲୋଚନା ପାଇଁ ନିର୍ବାଚନ କମିଶନ୍ କର୍ମକର୍ତ୍ତାମାନେ ଆସନ୍ତା ମଙ୍ଗଳବାର ଦିନ ଏକ ବୈଠକରେ ମିଳିତ ହେବେ ଖବର ଅନ୍ତସାରେ ରାଜ୍ୟର ସଂପୂକ୍ତ ଅଫିସରମାନେ ମଧ୍ୟ ଏହି ବୈଠକରେ ଯୋଗ ଦେବେ ଗତବର୍ଷ ମେହେବୁବା ମୁଫ୍ତିଙ୍କ ନେତୃତ୍ୱାଧୀନ ପିଡିପି ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେଇଥିଲା ଏହାପରେ ମେଣ୍ଟ ସରକାରର ପତନ ଘଟିଥିଲା ଓ ସେବେଠାରୁ ରାଜ୍ୟରେ ରାଷ୍ଟ୍ରପତି ଶସନ ଲାଗୁ ହୋଇଛି ଇସି ଡିଲିଗେସନ୍ କଂଗ୍ରେସ ଟିଏମ୍ସି ଓ ଏନ୍ସିପି ସମେତ ପାଞ୍ଚଟି ରାଜନୈତିକ ଦଳର ଏକ ପ୍ରତିନିଧି ମଣ୍ଡଳ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ପଦ୍୍କଫୁଲ ଚିହ୍ନ ତଳେ ବିଜେପିର ନାମ ଲେଖାଯାଇଥିବା ବିଷୟରେ ଅଭିଯୋଗ କରିଛନ୍ତି ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିସାରି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି ଇଭିଏମ୍ରେ କୌଣସି ପାର୍ଟିର ନାମ ଉଲ୍ଲେଖ କରାଯିବା ନିର୍ବାଚନ ନିୟମକୁ ଲଙ୍ଘନ କରୁଛି ସେଭଳି ମେସିନ୍ଗୁଡ଼ିକୁ ବଦଳାଯାଉ କିମ୍ବା ସବୁ ପାର୍ଟିର ଚିହ୍ ତଳେ ସେମାନଙ୍କର ନାମ ଲେଖା ଯିଉ ବୋଲି ସେ ଦାବି କରିଛନ୍ତି ଶ୍ରୀ ସିଂଘଭି କହିଛନ୍ତି ଏହି ଘଟଣାର ତଦନ୍ତ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯାଇଛି

ନୃଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି କଂଗ୍ରେସ ପାର୍ଟି ଦ୍ୱାରା କରାଯାଇଥିବା ଏଭଳି ବହୁ ଅଭିଯୋଗ ପ୍ରତି ନିର୍ବାଚନ କମିଶନ୍ ଧ୍ୟାନ ଦେଉନାହିଁ ସେ କହିଛନ୍ତି କଂଗ୍ରେସ କରିଥିବା ଅଭିଯୋଗଗୁଡ଼ିକର ବିଚାର ନହେଲେ ବାଧ୍ୟ ହୋଇ ପାର୍ଟି ନିର୍ବାଚନ କମିଶନ୍ ବିରୁଦ୍ଧରେ ଆଇନ୍ଗତ ପଦକ୍ଷେପ ଗ୍ରହଣ କରିବ

ଆହତ ଲୋକମାନଙ୍କ ମଧ୍ୟରେ ପୌରପାଳିକା କର୍ମଚାରୀ ଓ ଓକିଲମାନେ ଥିବାର କୁହାଯାଇଛି ଗଣମାଧ୍ୟମରେ ପ୍ରସାରିତ ଖବରକୁ ବିଚାରକୁ ନେଇ କମିଶନ୍ ଏହି ନୋଟିସ୍ ପଠାଇ ଚାରି ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ଏୟାର୍ ଇଣ୍ଡିଆ ଏୟାର୍ ଇଣ୍ଡିଆ ସିଏମ୍ଡି ଅଶ୍ୱନି ଲୋହାନି କହିଛନ୍ତି ଆଜି ରାତି ସଦ୍ଧା ବିମାନ ଚଳାଚଳ ସ୍ୱାଭାବିକ ହୋଇଯିବାର ସେ ଆଶା କରୁଛନ୍ତି

ସେ କହିଛନ୍ତି ବିମାନ ଚଳାଚଳ ସମୟ ପ୍ରନଃ ନିର୍ଦ୍ଧାରଣ କରାଯାଇଛି ଓ ସେ ସଂକ୍ରାନ୍ତରେ ଯାତ୍ରୀମାନଙ୍କୁ ସ୍ବଚନା ଦିଆଯାଇଛି ଏୟାର୍ ଇଣ୍ଡିଆରେ ଏହି ସମସ୍ୟା ଯୋଗୁଁ ବିଶ୍ୱର ବିଭିନ୍ନ ଭାଗରେ ହକାର ହଜାର ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି

ଏହି ଘୁର୍ଣ୍ଣିଝଡ଼ର ନାମ 'ଫନି' ରଖାଯାଇଛି

ଭାରତୀୟ ପାଣିପାଗ ବିଭାଗରୁ ଜାରି ଏକ ବୁଲେଟିନ୍ ଅନୁସାରେ ଆସନ୍ତାକାଲି ସୁଦ୍ଧା ଏହା ଅଧିକ ଘନିଭୂତ ହୋଇ ସୋମବାର ମଧ୍ୟରାତ୍ର ସ୍ୱଦ୍ଧା ଏକ ଭୟଙ୍କର ଘର୍ଷିଝଡ଼ରେ ପରିଣତ ହେବ

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଫନି ଘ୍ରର୍ଷିଝଡ଼ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ନିକଟସ୍ଥ ଅଞ୍ଚଳକୁ ଛୁଇଁବାର ଅନୁମାନ କରାଯାଉଛି ଘୂର୍ଷିଝଡ଼ ଉପକୂଳଠାରୁ ଦୂରରେ ଥିବା ଯୋଗୁଁ ମଙ୍ଗଳବାର ଓ ବୁଧବାର ଦିନ ଘୂର୍ଷିଝଡ଼ ପ୍ରଭାବରେ ଉତ୍ତର ତାମିଲନାଡୁରେ ଅଞ୍ଚରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ବିଷୟରେ ସ୍ବଚନା କାରି କରାଯାଇଛି ସମୁଦ୍ର ଅଶାନ୍ତ ରହିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି

ଗତରାତିରେ ଏହି ଚଢ଼ଉ କରାଯାଇଥିଲା ପ୍ରତିରକ୍ଷା ମୁଖପାତ୍ର ବ୍ରିଗେଡିୟର୍ ସୁମିତ୍ ଆଟ୍ଟାପଟୁ କହିଛନ୍ତି ଦୁଇ ଜଣ ସନ୍ତାସବାଦୀ ଗୁଳିଚୋଟରେ ମୃତ୍ୟୁବରଣ କରିଥିଲେ

ପାକ୍ ବ୍ଲାଷ୍ଟ୍ ପାକିସ୍ତାନର ଉତ୍ତରପଣ୍ଟିମ ଭାଗରେ ଏକ ଯାଞ୍ଚ ଘାଟିଠାରେ ଏକ ବଡ଼ ବିସ୍ଫୋରଣ ଘଟି ତିନି କଣ ନିରାପତ୍ତା ବାହିନୀ ଯବାନ ପ୍ରାଣ ହରାଇଛନ୍ତି ଓ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ ସେହି ବିସ୍କୋରକ ପଦାର୍ଥ ଯାଞ୍ଚ୍ ଘାଟି ନିକଟରେ ରଖାଯାଇଥିଲା କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେବାକୁ ଆସିବା ସମୟରେ ତାହାର ବିସ୍କୋରଣ ଘଟିଥିଲା